ଭୋଟ୍ଗଣତି ଯେପରି ସୁଚାରୁରୂପେ ସମ୍ପନ୍ନ ହେବ ସେଥିପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ସେହି କଷ୍ଟ୍ରୋଲ୍ ରୁମ୍ରେ ଇଭିଏମ୍ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡ଼ିକର ତଦାରଖ କରାଯିବ ଷ୍ଟ୍ରଙ୍ଗ୍ ରୁମ୍ଗୁଡ଼ିକରେ ଇଭିଏମ୍ ରଖାଯିବା ପ୍ରସଙ୍ଗ ଷ୍ଟ୍ରଙ୍ଗ୍ ରୁମ୍ଗୁଡ଼ିକର ସୁରକ୍ଷା ଷ୍ଟ୍ରାଙ୍ଗ୍ ରୁମ୍ଗୁଡ଼ିକରେ ଏଜେଣ୍ଟ୍ମାନଙ୍କୁ ମୁତୟନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁମତି ପ୍ରଦାନ ସିସିଟିଭି ତଦାରଖ କୌଣସି ଇଭିଏମ୍ ନବା ଆଶିବା କରାଯିବା ସମ୍ଭନ୍ଧୀୟ ଅଭିଯୋଗ ଓ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ଏଠାରେ ତଦାରଖ କରାଯିବ

ପିଏମ୍ ଏନ୍ଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ଭାରତର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ କରେ ଗତକାଲି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ଏନ୍ଡିଏ ନେତାମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆଞ୍ଚଳିକ ଆଶା ଓ ଆକାଂକ୍ଷାର ପ୍ରରଣ ପାଇଁ ବର୍ତ୍ତମାନ ଏନ୍ଡିଏ ଏକ ମଜବୃତ୍ ସ୍ତମ୍ଭ ହୋଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭୋଟ୍ ପାଇବା କିମ୍ବା କ୍ଷମତା ହାସଲ କରିବା ଏନ୍ଡିଏର ଲକ୍ଷ୍ୟ ନୁହେଁ ନବଭାରତ ଗଠନ ହେଉଛି ଏନ୍ଡିଏର ଲକ୍ଷ୍ୟ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଗରିବମାନଙ୍କର ସେବା କରିବା ଓ ଦାରିଦ୍ର୍ୟ ଭଳି ସମସ୍ୟା ଦୂର କରିବା ହେଉଛି ଏନ୍ଡିଏର ମୂଳ ଲକ୍ଷ୍ୟ ଶିରୋମଣି ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ୍ ଏନ୍ଡିଏର ମେଣ୍ଟ ଦଳଗ୍ରଡ଼ିକର ବୈଠକରେ ଅଧ୍ୟକ୍ଷତା କରିଥିଲେ ବୋଲି ସେ ଜଣାଇଛନ୍ତି ଏନ୍ଡିଏ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମର ପ୍ରଶଂସା କରାଯାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି ସାଧାରଣ ନିର୍ବାଚନର ଫଳାଫଳ ଉପରେ ଏକ ରଣକୌଶଳ ପ୍ରସ୍ତୁତ କରିବାପାଇଁ ଗତକାଲି ସେହି ବୈଠକରେ ଆଲୋଚନା ହୋଇଛି

ପୁଲିସ୍ କହିଛି ଶ୍ରୀ ଗାନ୍ଧିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିର୍ଦ୍ଧରେ ଦିଆଯାଇଥିବା ଆପଭିଜନକ ମନ୍ତବ୍ୟ ପାଇଁ ଏକ ମୋକଦ୍ଦମା ରୁଜୁ କରାଯାଇପାରିବ

ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଇସ୍ରୋଦ୍ୱାରା ନିର୍ମିତ ଏହି ଉପଗ୍ରହ ଭାରତର ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଦକ୍ଷତା ଓ କୃଷି ଜଙ୍ଗଲ ଓ ଦୂର୍ବିପାକ ପରିଚାଳନାର ମୁକାବିଲାରେ କ୍ଷମତା ବୃଦ୍ଧି କରିବ ଡୋବାଲ୍ ବିଏସ୍ଏଫ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ କହିଛନ୍ତି ଦିନକୁ ଦିନ ନିରାପତ୍ତା ଚ୍ୟାଲେଞ୍ଗୁଡ଼ିକ ବୃଦ୍ଧିପାଇ ଚାଲିଥିବାରୁ ଆଗାମୀ ଦିନଗୁଡ଼ିକରେ ଦେଶର ସୀମାକୁ ସୁରକ୍ଷିତ ରଖିବା ଦିଗରେ ବୈଷୟିକ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଆଜି ନୂଆଦିଲ୍ଲୀରେ ସୀମା ସୁରକ୍ଷା ବାହିନୀର ସପ୍ତଦଶ ପଦକ ପ୍ରଦାନ ଉତ୍ସବରେ ଉଦ୍ବୋଦନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି କାତୀୟ ନିରାପତ୍ତା ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକଟି ଦିନ ଏକ ନୂଆ ଚ୍ୟାଲେଞ୍ଜ ଓ ସେ ଦୃଷ୍ଟିରୁ ସେମାନେ ନିଜକୁ ପୁର୍ନଆବିଷ୍କାର କରିବାକୁ ହେବ ସେ କହିଛନ୍ତି ଉନ୍ନତ ବୈଷୟିକ ଜ୍ଞାନ ଜାତୀୟ ନିରାପତ୍ତା ସହ କଡ଼ିତ ଯେକୌଣସି ବାହିନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ବିଏସ୍ଏଫ୍ର ଭୂୟସୀ ପ୍ରଶଂସା କରି ଶ୍ରୀ ଡେବାଲ୍ କହିଛନ୍ତି ଏହା ବିଶ୍ୱର କେବଳ ସର୍ବବୃହତ୍ ସୀମା ସୁରକ୍ଷା ବାହିନୀ ନୁହେଁ ପେସାଦାରିତା କ୍ଷେତ୍ରରେ ମଧ୍ୟ ଏହା ଦୃଷ୍ଟାନ୍ତମଳକ କାର୍ଯ୍ୟ କରିଛି

ଭାରତୀୟ ପାଣିପାଗ ବିଭାଗ କହିଛି ଏହାର କେନ୍ଦ୍ରସ୍ଥଳୀ ମଧ୍ୟ ଆଶ୍ଡାମାନ୍ର ମାୟାବୁନ୍ଦେର୍ ଉପକୂଳଠାରୁ ସମୁଦ୍ରକୁ ଥିଲା

ଏହାଦ୍ୱାରା କ'ଣ କ୍ଷୟକ୍ଷତି ଘଟିଛି ସେ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ ଜେକେ ଏନ୍କାଉଣ୍ଟର୍ ଜନ୍ମୁ କାଶ୍ମୀରର କୁଲ୍ଗାମ୍ କିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ସ୍ଥାନୀୟ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ସେନାବାହିନୀ ଓ ଜନ୍ମ କାଶୁୀର ପ୍ରଲିସ୍ର ଏକ ମିଳିତ ଦଳଦ୍ୱାରା ଦମ୍ହାଲ୍ ହାଞ୍ଜିପୋରା ଅଞ୍ଚଳର ଗୋପାଲ୍ପୋରା ଗ୍ରାମଠାରେ ଖାନତଲାସୀ ଚାଲିଥିବା ସମୟରେ ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ସଂଘର୍ଷ ଆରମ୍ଭ ହୋଇଥିଲା ଜଣେ ପୁଲିସ୍ ମୁଖପାତ୍ର କହିଛନ୍ତି ମୃତ ସନ୍ତାସବାଦୀମାନଙ୍କ ଚିହ୍ନଟ ପ୍ରକ୍ରିୟା କାରି ରହିଛି ସଂଘର୍ଷ ସ୍ଥଳୀରୁ ବହୁ ଅସ୍ତଶସ୍ତ ଉଦ୍ଧାର କରାଯାଇଛି ଆଗୁଆ ସତର୍କତା ମୂଳକ ବ୍ୟବସ୍ଥା ସ୍ୱର୍ପ କର୍ତ୍ତ୍ୱପକ୍ଷ ସେହି ଜିଲ୍ଲାରେ ମୋବାଇଲ୍ ସେବା ଅଚଳ ରଖିଛନ୍ତି ସ୍ୱଷମା ଏସ୍ସିଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କିର୍ଗୀଜ୍ସ୍ତାନର ବିସ୍କେକ୍ରେ ସାଙ୍ଘାଇ ସହଯୋଗ ସଙ୍ଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇଛନ୍ତି ସେ କହିଛନ୍ତି ଭାରତ ଏସ୍ସିଓର ସଦସ୍ୟ ଦେଶଗୁଡ଼ିକ ସହ କୃଷି ଚିକିହା ତଥ୍ୟ ବୈଷୟିକ ଜ୍ଞାନ ମହାକାଶ ଅର୍ଥ ଓ ପ୍ରନର୍ବ୍ୟବହାରକ୍ଷମ ଶକ୍ତି ଭଳି କ୍ଷେତ୍ରରେ ନିଜର ଅଭିଜ୍ଞତାକୁ ବାଣ୍ଟିବାକୁ ଚାହାନ୍ତି ସେ କହିଛନ୍ତି ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ ପରିବହନ କରିଡର୍ ଚବାହାର ବନ୍ଦର ଆଶ୍ଗାବାତ ରାଜିନାମା ଓ ଭାରତ ମ୍ୟାମାର ଥାଇଲ୍ୟାଣ୍ଡ ତ୍ରିପକ୍ଷୀୟ ରାଜପଥ ଆଦି ପ୍ରକଳ୍ପରେ କଡ଼ିତ ହେବାରୁ ଆଞ୍ଚଳିକ ଯୋଗାଯୋଗ ଉପରେ ଭାରତର ବଚନବଦ୍ଧତାର ପରିଚୟ ମିଳୁଛି